ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱର୍ପ ଘରେ ମ ଏବଂ ସାଧାରଣ ସ୍ରାନମାନଙ୍କରେ ଦୀପ ଜାଳି ଲୋକେ ଏହି ପର୍ବକୁ ପାଳନ କରୁଛନ୍ତି ଏଥିଲାଗି ଗାଁଠୁ ସହର ଉହବମୁଖର ହୋଇଉଠିଛି ଏହି ପର୍ବ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙିୟା ନାଇଡୁ ପ୍ରଧାନମନ୍ତୀ ନରେନ୍ଦ ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ରାତି ଆଠଟାରୁ ଦଶଟା ମଧ୍ଘରେ ଏକତ୍ର ହୋଇ ନିର୍ଦ୍ଦିଷ୍ ସ୍ରାନମାନଙ୍କରେ ବାଣ ଫୁଟାଇବା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ଦୀପାବଳି ଉପଲକ୍ଷେ ଶ୍ରୀକ୍ଷେତ୍ର ପୁରୀରେ ଆଜି ଲକ୍ଷାଧ୍କ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି

ସର୍ବୋଚ ନ୍ୟାୟାଳୟଙ୍ଙ ନିର୍ଦ୍ଦେଶ ଅନୁସାରେ ଆତସବାଜି ଫୁଟାଇବା ପାଇଁ ସଚେତନ କରାଯିବା ସହ ପ୍ରଦ୍ଷଣ ମୁକ୍ତ ବାଣ ପୁଟାଇବାକୁ ପରାମର୍ଶ ଦିଆଯାଇଛି

ଗତକାଲିଠାରୁ ରାଜ୍ୟର ପ୍ରମୁଖ ଶକ୍ତିପୀଠ ତଥା କାଳୀ ମନ୍ଦିରରେ ସ୍ୱତନ୍ତ ପୂକାର୍ଚ୍ଚନା କରାଯାଉଛି

ସୁଉଚ ତୋରଣ ଏବଂ ରଙ୍ଙୀନ ଆଲୋକମାଳାରେ ସାରା ସହର ଝଲସି ଉଠୁଛି

ଆଜି ସକାଳୁ ପୂଜା ମଣ୍ଡପରେ ଶ୍ର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ହୋଇଛି ମା' ଶ୍ୟାମାକାଳୀଙ୍କ ପୂଜା

ଏହି ମାକାଳୀଙ୍କ ପୂଜାର ପୂର୍ବ ଦିନରୁ ସହରର କିଛି ମଣ୍ଡପରେ ଲକ୍ଷୀନାରାୟଣଙ୍କୁ ମଧ୍ଧ ପୂଜା କରାଯାଇଥାଏ

ଅନ୍ୟ ସ୍ଚାନମାନଙ୍କରେ କାମ ଚାଲିଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଛି

ଏହି କ୍ଷେତ୍ରରେ ଅନେକ ସମସ୍ୟା ରହିଛି

ଜିଲ୍ଲା ବିଜେପି ପକ୍ଷରୁ ଖୋର୍ବ୍